କ୍ୟାମ୍ପନିଂ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆକି ସନ୍ଧ୍ୟାରେ ଶେଷ ହୋଇଛି

ଭୋଟ୍ଦାତାମାନଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ପ୍ରଚାରର ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳର ଟାଣ୍ରଆ ନେତାମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ମଧ୍ୟପ୍ରଦେଶରେ ପ୍ରଚାର କରିଛନ୍ତି

ଶ୍ରୀ ମୋଦି କହିଛନ୍ତି ବିଜେପି କ୍ଷମତାକୁ ଆସିଲେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ଯୋଜନା ଅଧୀନରେ ସବ୍ର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ

ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ଶାସନ କାଳରେ ବନବାସୀମାନଙ୍କ କମିକୁ କେହି ହେଲେ ହଡପ କରି ପାରିନାହାନ୍ତି ହିମାଚଳର ସୋଲାନ୍ଠାରେ ଉଦ୍ବୋଧନ ଦେଲାବେଳେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବିମୁଦ୍ରାୟନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶର ମିର୍ଜାପୁର ଓ କୁଶିନଗରଠାରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ରୋଡ୍ ଶୋ' କରିଛନ୍ତି

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ କର୍ଷେଲ୍ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ୍ ଓ ପିୟୁଷ ଗୋୟଲ୍ ପ୍ରଧାନମନ୍ତ୍ରୀ ଦ୍ୱିତୀୟଥର ପାଇଁ ନିର୍ବାଚନ ଲଢ଼ୁଥିବା ବାରାଣସୀରେ ଆଜି ପ୍ରଚାର କରିଛନ୍ତି

ସେ କହିଛନ୍ତି ସରକାର ଦେଶର ସମ୍ମାନ ସାରା ବିଶ୍ୱରେ ସ୍ଥାପନ କରିବା ସଙ୍ଗେ ସଙ୍ଗେ ବିଶ୍ୱସ୍ତରୀୟ କ୍ଷମତା କେନ୍ଦ୍ର ଭାବେ ମୁଣ୍ଡ ଟେକିଛି ଶ୍ରୀ ଶାହା କହିଛନ୍ତି ବହୁଦ୍ଦିନ ପରେ ଲୋକମାନେ ଏକ ସାଧାରଣ ନିର୍ବାଚନ ଦେଖିଲେ ଯେଉଁଠି ମୁଦ୍ରାସ୍କିତି ଓ ଦୁର୍ନୀତି ପ୍ରସଙ୍ଗ ଉଞ୍ଚାପନ କରାଯାଇ ନାହିଁ

ଏହି ସାମ୍ଭାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ ସେ କହିଛନ୍ତି ଭାରତର ଦାୟିତ୍ୱ ହେଉଛି ଏହି ଗଣତନ୍ତର କ୍ଷମତାକୃ ସାରା ବିଶ୍ୱରେ ପହଞ୍ଚାଇବା ପ୍ରଧାନମନ୍ତ୍ରୀ କହିଛନ୍ତି ନିର୍ବାଚନ ପ୍ରକ୍ରିୟା ଅତ୍ୟନ୍ତ ବିଚକ୍ଷଣ ଥିଲା ଏବଂ ସକାରାତ୍ମକ ଭାବେ କରାଯାଉଛି ଦ୍ୱିତୀୟଥର ପାଇଁ ତାଙ୍କ ସରକାର ନିରଙ୍କୁଶ ସଂଖ୍ୟା ଗରିଷତା ହାସଲ କରି କ୍ଷମତାକୁ ଆସିବ ବୋଲି ପ୍ରଧାନମନ୍ତ୍ରୀ ଦୂଢୋକ୍ତି ପ୍ରକାଶ କରିଛନ୍ତି ପିଏମ୍ ସାଧ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନାଥୁରାମ ଗଡ଼ସେଙ୍କ ଉପରେ ପ୍ରଜ୍ଞା ସିଂହ ଠାକ୍ରରଙ୍କ ମନ୍ତବ୍ୟ କ୍ଷମଣିୟ ନ୍ରହେଁ ଏକ ବେସରକାରୀ ନ୍ୟଜ୍ ଚ୍ୟାନେଲ୍ ସହ ସାକ୍ଷାତକାର ବେଳେ ଶ୍ରୀ ମୋଦି କହିଛନ୍ତି ଏଭଳି ବିବୃଭି କଦାପି ଗ୍ରହଣୀୟ ନୁହେଁ ଏବଂ ନିନ୍ଦନୀୟ

ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରଜ୍ଞା ସିଂହ ଠାକୁର କହିଥିଲେ ଯେ ନାଥୁରାମ ଗଡ଼ସେ ଜଣେ ଦେଶ ଭକ୍ତ ଏସ୍ପି ବିଏସ୍ପି ଆର୍ଏଲ୍ଡି ସମାଜବାଦୀ ପାର୍ଟି ବହୁଜନ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ମେଣ୍ଟ ପକ୍ଷରୁ ଆଜି ମିର୍କାପୁରଠାରେ ଏକ ମିଳିତ ର୍ୟାଲି କରାଯାଇଛି

ସେ କହିଛନ୍ତି ଦରିଦ୍ର ଓ ନିଃଶ୍ୱ ତଥା ଅବହେଳିତମାନେ ବିଜେପି ଶାସନ କାଳରେ ଅତି ଅକଥନୀୟ ଜୀବନଯାପନ କରିଛନ୍ତି ଆକି ଅପରାହ୍କରେ ଏହି ମେଣ୍ଟ ପକ୍ଷରୁ ଚାଷ୍ଡୋଲିଠାରେ ଏକ ସାଧାରଣ ସଭା କରାଯାଇଛି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ପଞ୍ଜାବର ହୋସିଆରପୁରଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ କହିଛନ୍ତି ବିକାଶ ଓ ଦୁର୍ନୀତି ମୂଳୋତ୍ପାଟନ କରିବା ପ୍ରତି ମୋଦି ସରକାର ପ୍ରାଧାନ୍ୟ ଦେଇଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଲାମ୍ପି ଗାଁରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ଫେବୃୟାରୀ ପାଞ୍ଚ ତାରିଖରେ ସୁପ୍ରିମ୍କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମଞ୍ଜୁର କରିଥିଲେ ଆଇନ୍ଗତ ସହାୟତା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବା ସକାଶେ ତାଙ୍କୁ ଆଜିଠାରୁ ସାତ ଦିନ ସମୟ ଦିଆଯାଇଛି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଏହି ମାମଲାରେ ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ ସିବିଆଇକୁ ପରାମର୍ଶ ଦେଇଛନ୍ତି ଗତ ବୁଧବାର ଦିନ ନିର୍ବାଚନ ଆୟୋଗ ଶ୍ରୀ କୁମାରଙ୍କୁ ପଣ୍ଠିମବଙ୍ଗ ସିଆଇଡିର ଅତିରିକ୍ତ ମହାନିର୍ଦ୍ଦେଶକ ପଦରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ପଣ୍ଟିମବଙ୍ଗରେ ହିଂସାକାଣ୍ଡ ନିୟନ୍ତ୍ରଣ କରିବାରେ ବିଫଳତା ଯୋଗୁଁ ଶ୍ରୀ କୁମାରଙ୍କୁ ସିଆଇଡିର ଅତିରିକ୍ତ ମହାନିର୍ଦ୍ଦେଶକ ପଦରୁ ଅନ୍ତର କରାଯାଇ ଗୁରୁବାର ସୁଦ୍ଧା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ରିପୋର୍ଟ କରିବାକୁ କୁହାଯାଇଥିଲା ଶ୍ରୀ କୁମାରଙ୍କ ସମେତ ପଶ୍ଚିମବଙ୍ଗର ଘରୋଇ ବିଭାଗ ପ୍ରମୁଖ ସଚିବ ଅତ୍ରି ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ବହିଷ୍କାର କରାଯାଇଛି ବିଜେପି ସଭାପତି ଅମିତ ଶାହାଙ୍କ ରୋଡ୍ ଶୋ' ବେଳେ କୋଲକାତାରେ ବ୍ୟାପକ ହିଂସାକାଣ୍ଡ ଘଟଣା ଯୋଗୁଁ ସେମାନଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ନିଆଯାଇଛି

ଅଦାଲତରେ ସେମାନଙ୍କ ଅନୁପସ୍ଥିତିକୁ ନେଇ କୋର୍ଟ୍ ଅସନ୍ତୋଷ ପ୍ରକାଶ କରିଛନ୍ତି ଉପଯ୍ରକ୍ତ କାରଣ ନଥାଇ କୌଣସି ପ୍ରକାର ଛାଡ଼ ବା ରିହାତିକ୍ ପ୍ରତ୍ୟାଖ୍ୟାନ କରିବା ପାଇଁ କୋର୍ଟ୍ ନିର୍ଦ୍ଦେଶ ଦେଇଛନ୍ତି

ପ୍ରଜ୍ଞା ଠାକୁର ଓ ପୁରୋହିତଙ୍କ ସମେତ ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ ଅଜୟ ରହିରକର ସୁଧାକର ଦ୍ୱିବେଦୀ ସ୍ୱଧାକର ଚର୍ତ୍ରବେଦୀ ଏବଂ ସମୀର କ୍ରଲକର୍ଷ୍ଣ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି

କଳାଧନ ବୈଧ ନିବାରଣ ଆଇନ୍ ଅଧୀନରେ ଏକ ଦୁର୍ନୀତି ମାମଲାରେ ତାଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ନିଆଯାଇଛି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଶ୍ରୀ ଚୌତାଲା ଏବଂ ଅନ୍ୟମାନେ ଆର୍ୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଦ୍ୱାରା ରୁଜୁ କରାଯାଇଥିବା ଏତଲା ଆଧାରରେ ଏହି ପଦକ୍ଷେପ ନିଆଯାଇଛି ସିବିଆଇ ପକ୍ଷରୁ ଓମ୍ ପ୍ରକାଶ ଚୌତାଲା ଅଭୟ ଚୌତାଲା ଏବଂ ଅଜୟ ଚୌତାଲାଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ଦାଖଲ କରାଯାଇଥିଲା

ତଦନ୍ତରୁ ଜଣାପଡ଼ିଥିଲା ଅଭୟ ସିଂହ ଚୌତାଲା ଏବଂ ଅଜୟ ସିଂହ ଚୌତାଲା ମଧ୍ୟ ଆର୍ୟବର୍ହିଭ୍ରତ ସମ୍ପତ୍ତି ଠୁଳ କରିଥିଲେ ଜେ ଆଣ୍ଡ କେ ଜାମ୍ମୁ ଓ କାଶ୍ମୀରର ସୋପିଆଁ କିଲ୍ଲାରେ ଗତକାଲି ସନ୍ଧ୍ୟାରେ ସନ୍ତାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ବେଳେ ଗୁରୁତର ଭାବେ ଆହତ ହୋଇଥିବା ଯବାନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସେହି କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ସନ୍ତାସବାଦୀ ଏବଂ ସେମାନଙ୍କର ଜଣେ ସହଯୋଗୀର ମୃତ୍ୟୁ ଘଟିଥିଲା ସଂଘର୍ଷ ସମୟରେ ଜଣେ ଯବାନ ମଧ୍ୟ ଶହୀଦ୍ ହୋଇଥିଲେ ନେଭି ଫାଇରିଂ ମଧ୍ୟମ ଦୂରଗାମୀ ଭୂପ୍ଦୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦୀ କ୍ଷେପଣାସ୍ତ୍ରର ପ୍ରଥମ ସହଯୋଗମ୍ବଳକ ପରୀକ୍ଷଣରେ ସଫଳତା ହାସଲ କରି ଭାରତୀୟ ନୌବାହିନୀ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସ୍ପଷ୍ଟି କରିଛି ଭାରତୀୟ ନୌବାହିନୀ ଯୁଦ୍ଧ ଜାହାଜ କୋଚି ଏବଂ ଚେନ୍ନାଇ ଦ୍ୱାରା ପଣ୍ଟିମ ସି ବୋର୍ଡ୍ ଉପରେ ଗୋଳା ବର୍ଷଣ କରାଯାଇଥିଲା ଦୁଇଟିଯାକ ଜାହାଜର କ୍ଷେପଶାସକୁ ଗୋଟିଏ ଜାହାଜ ଦ୍ୱାରା ନିୟନ୍ତ୍ରଣ କରାଯାଇଥିଲା ଫଳରେ ଆକାଶରେ ସମ୍ପ୍ରସାରିତ ସୀମା ଉପରେ ଭିନ୍ନ ଭିନ୍ନ ଲକ୍ଷ୍ୟକୁ ରୋକାଯାଇ ପାରିବ ଭାରତୀୟ ନୌବାହିନୀ ଡିଆର୍ଡିଓ ଏବଂ ଇକ୍ରାଏଲ୍ ଏରୋସେସ୍ ଇଣ୍ଡଷ୍ଟ୍ରିକ୍ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା ଏହି ବ୍ୟବସ୍ଥାକୁ ଭାରତ ଡାଇନାମିକ୍କ ଲିମିଟେଡ୍ ପକ୍ଷରୁ ନିର୍ମାଣ କରାଯାଇଛି ପ୍ରେଜ୍ ଭିପି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କନା ନାଇଡୁ ବୁଦ୍ଧ ପ୍ରର୍ଷ୍ଣିମା ଉପଲକ୍ଷେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଅହିଂସା ଶାନ୍ତି ଦୟା ଏବଂ ମାନବ ସେବା ପାଇଁ ଭଗବାନ ବୃଦ୍ଧଙ୍କ ବାଶୀ ମାନବ ସଭ୍ୟତା ଓ ଇତିହାସକୁ ପ୍ରଭାବିତ କରିଛି ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଭଗବାନ ବୁଦ୍ଧ ହେଉଛନ୍ତି ଆଧାତ୍ମବାଦର ପ୍ରକୃତ ବାର୍ଭାବହ